ଏଶିକି ଅଫିସରମାନେ ଜିଲ୍ଲା ଗସ୍ତ କଲାବେଳେ ସର୍କଟ୍ ହାଉସ୍ ବା ଆଇବିରେ ନ ଖାଇ ଆହାର କେନ୍ଦ୍ରରେ ବା ଯେକୌଣସି ବିଦ୍ୟାଳୟର ମଧ୍ଧାହ୍ ଭୋଜନ କେଦ୍ରରେ ଖାଦ୍ୟ ଗ୍ରହଶ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି

ଏହି ସମୟରେ ବିଭାଗୀୟ ସଚିବମାନେ ବିଦେଶ ଯାତ୍ରାରୁ ନିବୃଉ ହେବା ସହ ରାଜ୍ୟ ବାହାରକୁ ଗସ୍ତ ଯଥାସ୍୍ରବ ସୀମିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ସେହିପରି କିଲ୍ଲୁପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ଯେ ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ ଏବଂ ଯେପରି କୌଶସି ସମସ୍ୟା ସୃଷ୍ଟି ନହୁଏ ସେ ଦିଗରେ ପଦକ୍ଷେପ ନିଆଯାଉଛି ଅଁଳା ନବମୀ ଆକି ଅଁଳା ନବମୀ ତିଥିରେ ପୁରୀ କିଲ୍ଲା ଶାକିଗୋପାଳ ମନ୍ଦିରରେ ପାରମ୍ମରିକ ଓଡ଼ିଆଶୀ ବେଶରେ ଶ୍ରୀ ରାଧା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି

ଏହାପରେ ଠାକୁରଙ୍ଙ ମହାସ୍ରାନ କରାଯାଇ ଅବଶିଷ୍ ଦେବନୀତି ଓ ପୌଢ଼ କରାଯିବ

ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍କା କରାଯାଇଛି

ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍କକ୍ର ବିଭିନୁ ବିଦ୍ୟାଳୟରେ ଶିକ୍ଷକତା କର୍ଥିଲେ ସାର୍ଟିଫଇକେଟ୍ ଯାଞ ବେଳେ ଏମାନେ ଧରାପଡ଼ିଥିଲେ ଅପରପକ୍ଷେ ଏହି ଘଟଣାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଖେ ଗୁରୁତର ସହ ନେଇଛନ୍ତି ନକଲି ସାର୍ଟିଫିକେଟ୍ ଦେଇଥିବା ଶିକ୍ଷକଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି

ଏହା ଉପରେ ଭାରତୀୟ ପାଶିପାଗ ବିଙ୍କାନ କେନ୍ଦ ସତର୍କ ଦୃଷ୍ଟି ରଖିଥିବା ଜଣାପଡ଼ିଛି